ମାଟ୍ରିକ୍ ସପ୍ପିମେକ୍କାରୀ ପରୀକ୍ଷା ଆସନ୍ତାକାଲିଠାରୁ

ଅଥାବଲେ ଦିବ୍ୟାଙ୍ଗ କେନ୍ଦ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟମନ୍ତୀ ରାମଦାସ ଅଥାବଲେ କହିଛନ୍ତି ତାଙ୍କ ମନ୍ତଶାଳୟ ଦିବ୍ୟାଙ୍ଗମାନଙ୍କ ପାଇଁ ସୁବିଧା ପ୍ରଦାନ ଦିଗରେ କାର୍ଯ୍ୟ କରୁଛି ଯାହାଦ୍ୱାରା ଏକ ପରିବେଶ ସୂଷ୍ୟ ହୋଇ ପାରିବ ଯେଉଁଥିରେ ସେମାନଙ୍କୁ ସମାନ ସ୍ୱଯୋଗ ମିଳିପାରିବ

ଏହି ବୈଠକରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଉଚ୍ଚପଦାଧିକାରୀ ଯୋଗ ଦେଇଥିଲେ

ମାଧ୍ଧମିକ ଶିକ୍ଷା ପରିଷଦ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି

ପରୀକ୍ଷା କେନ୍ଦରେ ସୁରକ୍ଷା ବ୍ୟବସ୍ଷାକୁ କଡ଼ାକଡ଼ି କରାଯିବା ସହ ପ୍ରଶ୍ୱପତ୍ର ଭାଇରାଲ୍ ଭଳି ଘଟଶା ରୋକିବାକୁ ପରୀକ୍ଷା କେନ୍ଦରେ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା କରାଯାଇଛି

ଦୁଇଟି ବାଇକ୍ ମୁହାଁମୁହି ଧକ୍ଷା ହେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି

ଏ ନେଇ ଅଧିକ ତଦନ୍ତ ଚାଲୁ ରହିଛି ବୋଲି ପୁଲିସ୍ କହିଛି

ତେବେ ଘଟଶାର ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ୍ କହିଛି

ଜିଲ୍ଲା ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି ମହୋହବରେ ଉପସ୍ଥିତ ଅତିଥି ଚାରା ରୋପଶ କରିଥିଲେ